ପିଏମ୍ ତାମିଲ୍ନାଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ତାମିଲ୍ନାଡ଼ୁ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏଥିସହ ଜଳ ସଂରକ୍ଷଣ ପ୍ରକ୍ରିୟା ଆପଣାଇବା ଏବଂ ଇତିହାସରେ ରେକର୍ଡ଼ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଥିବାରୁ ସେ ତାମିଲ୍ନାଡୁର କୃଷକମାନଙ୍କୁ ପ୍ରଶଂସା କରିଛନ୍ତି

ପ୍ରାଚୀନ କବି ଅବୟାର୍କ ଉକ୍ତିକୁ ଉଦ୍ଧାର କରି ସେ କହିଛନ୍ତି ଯେତେବେଳେ କୃଷିକ୍ଷେତ୍ରର ଉନ୍ନତି ହୁଏ ସେତେବେଳେ ରାଷ୍ଟ୍ର ମଧ୍ୟ ଉନ୍ନତି କରିଥାଏ

ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁଲ୍ୱାମା ଆକ୍ରମଣରେ ଶହୀଦ୍ ହୋଇଥିବା ବୀର ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଞଳି ଜ୍ଞାପନ କରିଥିଲେ ଭାରତୀୟ ମହ୍ୟଜୀବୀମାନଙ୍କୁ ସୁରକ୍ଷା ଦେବାପାଇଁ ସରକାର ସବ୍ ପ୍ରକାର ଉଦ୍ୟମ କରିବେ ବୋଲି ଶ୍ରୀ ମୋଦି ଆଶ୍ୱାସନା ଦେଇଛନ୍ତି ସେ କହିଛନ୍ତି ବର୍ତ୍ତମାନ ଶ୍ରୀଲଙ୍କା ଜେଲ୍ରେ କୌଣସି ଭାରତୀୟ ମହ୍ୟଜୀବୀ ବନ୍ଦୀ ନାହାନ୍ତି

ଶ୍ରୀ ମୋଦି ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟର ଉଦ୍ଘାଟନ କରିବା ସହ ଓ୍ୱାସରମ୍ୟାନ୍ପେଟ୍ ର ୱିକ୍କୋ ନଗର ପର୍ଯ୍ୟନ୍ତ ପାସେଞ୍ଜର ସେବାର ଶ୍ରଭାରମ୍ଭ କରିଛନ୍ତି

ଏଥିସହ ପ୍ରଧାନମନ୍ତ୍ରୀ ଚେନ୍ନାଇ ବିଚ୍ ଓ ଆଟ୍ଟିପଟୁ ମଧ୍ୟରେ ରେଳ ଲାଇନ୍ର ଶ୍ରଭାରମ୍ଭ କରିଛନ୍ତି ଏଥିସହ ଗ୍ରାଣ୍ଡ ଆନିକଟ୍ କେନାଲ୍ ସିଷ୍ଟମ୍ର ନବୀକରଣ ଓ ଆଧୁନିକୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆଇଆଇଟି ମାଡ୍ରାସ୍ରେ ଡିସ୍କଭରୀ କ୍ୟାମ୍ପସ୍ର ମଧ୍ୟ ଶିଳାନ୍ୟାସ କରିଛନ୍ତି

ପିଏମ୍ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱର ବିକାଶରେ ସହାୟକ ହେବାର କ୍ଷମତା ଭାରତ ନିକଟରେ ରହିଛି

ଶ୍ରୀ ମୋଦି କହିଛନ୍ତି ପର୍ଯ୍ୟଟନ ଭିଭିମିର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି କେରଳରେ ଅନ୍ତର୍ଜାତୀୟ କ୍ରୁକ୍ ଟର୍ମିନାଲ୍ 'ସାଗରିକା'ର ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ପର୍ଯ୍ୟଟକଙ୍କ ପାଇଁ ଉଭୟ ସୁବିଧା ଓ ସୁଯୋଗ ସହ ଆରାମଦାୟକ ଅନୁଭୂତି ଆଶିଦେବ ବିଶ୍ୱରେ ଦେଖାଦେଇଥିବା ମହାମାରୀ ପରିସ୍ଥିତି ଯୋଗୁଁ ଲୋକମାନେ ଦେଶ ବାହାରକୁ ନ ଯାଇ ସ୍ଥାନୀୟ ଅଞ୍ଚଳରେ ବୁଲିବାକୁ ପସନ୍ଦ କରୁଛନ୍ତି ଏହାକୁ ଏକ ଅନନ୍ୟ ସୁଯୋଗ ଭାବେ ଗ୍ରହଣ କରି ଆଗେଇ ଚାଲିଲେ ଏହା ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପ ପାଇଁ ଜୀବନ ଜୀବିକା ଯୋଗାଇ ଦେବାରେ ସାହାଯ୍ୟ କରିବ

ଉହବରେ କେରଳ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

ଏହାଦ୍ୱାରା ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ମଜବୁତ୍ ହେବା ସହ କେରଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି

ଲୋକଙ୍କ ଆଶା ଆକାଂକ୍ଷା ପ୍ରରଣ କରିବା ସହ ଭବିଷ୍ୟତ ପାଇଁ ନବଭାରତ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଥମିକତା ଦେଉଥିବା ଶ୍ରୀ ପ୍ରଧାନ କହିଛନ୍ତି

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଅପେକ୍ଷା ସମୟ ହ୍ରାସ ଇନ୍ଧନ ସଞ୍ଚୟ ବୃଦ୍ଧି ଏବଂ ଟୋଲ୍ ପ୍ଲାଜାଗୁଡ଼ିକରେ ସହଜରେ ଯାତାୟତ କରିବାପାଇଁ ଏହି ପଦକ୍ଷେପ ହାତକୁ ନିଆଯାଇଛି

ଏହି ସମୟ ସୀମା ଆଉ ନ ବଢ଼ାଇବା ଲାଗି ମନ୍ତ୍ରଣାଳୟ ନିଷ୍ପଭି ନେଇଛି ଫାସ୍ଟ୍ୟାଗ୍ ହେଉଛି ଏକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଯାହାଦ୍ୱାରା ଇଲୋକ୍ଟ୍ରୋନିକ ପେମେଣ୍ଟ୍ ହୋଇଥାଏ

ଗଡ଼୍କରୀ ସରକାର କହିଛନ୍ତି କାତୀୟ ରାଜପଥ ନିର୍ମାଣ ଷେତ୍ରରେ ନିର୍ଦ୍ଧାରିତ ମାନ ପୂରଣ କରୁଥିବା ସମସ୍ତ ପ୍ରକାର ଇସ୍କାତ ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯାଇଛି

ଜାତୀୟ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ଅଂଶୀଦାର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କ ସହ ଆଲୋଚନା ଓ ପରାମର୍ଶକ୍ରମେ ଏପରି ନିଷ୍ପଭି ଗ୍ରହଣ କରାଯାଇଛି ପୂର୍ବରୁ ପ୍ରାଥମିକ କିମ୍ବା ସମନ୍ୱିତ ଇସ୍କାତ ଉତ୍ପାଦନକାରୀଙ୍କଦ୍ୱାରା ପ୍ରସ୍ତୁତ ଇସ୍କାତ ଅନୁବନ୍ଧ ବ୍ୟବସ୍ଥା କ୍ରମରେ ସଡ଼କ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରାଯାଉଥିଲା ଇସ୍କାତର ମୃଲ୍ୟବୃଦ୍ଧି କାରଣର ଜାତୀୟ ରାଜପଥ ନିର୍ମାଣ ଖର୍ଚ୍ଚକୁ ମଧ୍ୟ ଏହା ପ୍ରଭାବିତ କରୁଛି ରାଜପଥ ନିର୍ମାଣ କ୍ଷେତ୍ରରେ ଗୁଣାତ୍ମକ ମାନ ପ୍ରଭାବିତ ନ କରି ସମସ୍ତ ଆବଶ୍ୟକ ସର୍ତ୍ତ ପୂରଣ ପରିପାରୁଥିବା ଇସ୍କାତ ବ୍ୟବହାର ଳାଗି ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼୍କରୀ ପରାମର୍ଶ ଦେଇଛନ୍ତି

ଉତ୍ତର ପ୍ରଦେଶର ବହରାଇଚଠାରେ ହେବାକୁ ଥିବା ମହାରାଜା ସୁହେଲ୍ଦେବଙ୍କ ଜନ୍କବାର୍ଷିକୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବେ ଏହି ପ୍ରକଳ୍ପ ମଧ୍ୟରେ ମହାରାକା ସୁହେଲ୍ଦେବଙ୍କ ପ୍ରତିମ୍ଭି ସ୍ଥାପନ ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶମଳକ କାର୍ଯ୍ୟ ଅତିଥିଭବନ ଏବଂ ଶିଶୁ ପାର୍କ ଆଦି ରହିଛି ସ୍କାରକୀ ସ୍ଥଳର ବିକାଶଦ୍ୱାରା ଦେଶର ପର୍ଯ୍ୟଟକମାନେ ତାଙ୍କର ବୀରତ୍ୱ ସମ୍ପର୍କରେ ଅବଗତ ହୋଇପାରିବା ସହିତ ଏହା ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋସାହିତ କରିବ